ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ସଂଶୋଧନ ହେବା ସହ ଆସନ୍ତା ବିଧାନସଭା ଅଧିବେଶନରେ ଏନେଇ ବିଲ୍ ଆସିବ ବୋଲି ଜଣାପଡ଼ିଛି

ଏହି ବୈଠକରେ ବିଧାନସଭା ତୂତୀୟ ଅଧିବେଶନକୁ ମଧ୍ଧ ମଞ୍ଚୁରି ମିଳିଛି

ଏହିସବୁ କଥାଗୁଡ଼ିକୁ ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍କୁଲ୍ଗୁଡ଼ିକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି

ସେମାନଙ୍କ ମଧ୍ଧରେ ମଲ୍କଯୁଦ୍ଧ ଯୋଗ ଖୋଖୋ ଭଲିବଲ୍ ଶାସ୍ତୀୟ ସଙ୍ଗୀତ ସଂଘନୃତ୍ୟ ସହ ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଟିତ ହେଉଛି

ଗେଷ ହାଉସ୍ଟି ସରକାରୀ ଜମିରେ ରହିଛି

ଏନେଇ ସତର୍କ ରହିବାକୁ ସ୍ୱତନ୍ତ ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଅନୁଯାୟୀ ଏହି ସମୟ ମଧ୍ଧରେ ବର୍ଷା ସହ ବଜ୍ରପାତ ହେବାର ସ୍ୟାବନା ରହିଛି